ବିରୋଧୀଦଳ ମୁଖ୍ୟସଚେତକ ମୋହନ ଚରଣ ମାଝି ବିଧାୟକ ପ୍ରତାପ ଦେବ ତାରାପ୍ରସାଦ ବାହିନୀପତି ବିଧାୟିକା କୁସ୍ସୁମ ଟେଟେଙ୍କ ଏ ସଂପର୍କିତ ଭିନ୍ନ ଭିନ୍ନ ପ୍ରଶ୍ନର ଲିଖିତ ଉଉର ଦେଇ ଶ୍ରୀ ଦାସ ଏହା କହିଛନ୍ତି

ତେବେ ସରକାର ଗୁଶାତ୍କକ ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ଶିକ୍ଷାକ୍ଷେତ୍ରରେ ଆବଶ୍ୟକୀୟ ସଂସ୍କାର ଆଶିବା ସହ ଉପଯୁକ୍ତ ପଦକ୍ଷେପ ଗ୍ରହଶ କରୁଛନ୍ତି ବୋଲି ଗଣଶିକ୍ଷାମନ୍ତୀ କହିଛନ୍ତି

ତେବେ ଏହିସବୁ ବ୍ଲକରେ ଅଧିକରୁ ଅଧିକ ଜଳସେଚନର ସୁବିଧା ପ୍ରଦାନ ପାଇଁ ପଦକ୍ଷେପ ନିଆଯାଉଛି

ପ୍ରତିବର୍ଷ ଜାପାନ ସରକାର ଅନ୍ୟ ମେଗା ସିଟିରେ ଏହି ଫେଷିଭାଲ ପାଳନ କରୁଥିଲେ କିନ୍ତୁ ଚଳିତ ବର୍ଷ ପୁରୀ ସହରେ ପ୍ରଥମଥର ପାଇଁ ଏହି ଫେଷିଭାଲ ଆୟୋଜନ କରାଯାଉଛି ବୋଲି ଚନ୍ଦ୍ରଶେଖର ଏକାଡେମୀର ସଭାପତି ପ୍ରକାଶ କରିଛନ୍ତି

ଏହି ସ୍ଚାନଗୁଡ଼ିକ ହେଲା ଗହୀରମଥା ରଷିକ୍ଲ୍ୟା ଓ ଦେବୀ ମୁହାଶ

ଗତକାଲି ଲୋକସେବା ଭବନରେ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ପିତ ଏ ସଂପର୍କିତ ବୈଠକରେ ଏହି ନିଷ୍ପଉି ନିଆଯାଇଛି

ସୁନା ଜବତ ଭୁବନେଶ୍ୱର ବିମାନ ବନ୍ଦରରୁ ଗତକାଲି ପୁଶି ସୁନା ଜବତ ହୋଇଛି